ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ଏହାକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି

ବିଜେପି ବିଧାୟକ ଜୟ ନାରାୟଶ ମିଶ୍ର ମଧ୍ୟ ଶ୍ରୀ ମହାନ୍ତିଙ୍କ କଥାକୁ ସମର୍ଥନ କରିଥିଲେ

କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା ସହ ମାସ୍କ ପରିଧାନ କରି ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇଥିବା ଦେଖଯାଇଛି